ସମଗ୍ର ବିଶ୍ୱରେ ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କ୍ମାଗତ ଭାବେ ଆରୋଗ୍ୟ ଲୋକମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଉଛି

ସେଗୁଡ଼ିକ ମଧ୍ୟରେ ବିହାର ତାମିଲନାଡୁ ଦିଲ୍ଲୀ ପଶ୍ଚିମବଙ୍ଗ ରାଜସ୍ଥାନ ଓ ଗୁକୁରାଟ ଆଦି ରାଜ୍ୟ ରହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ ଓ ତୁରନ୍ତ ତଥା ଫଳପ୍ରଦ ଚିକିହା ଏବଂ ଆଇସିୟୁ ଡାକ୍ତରମାନଙ୍କର ଦକ୍ଷତା ଯୋଗୁଁ ଦେଶରେ କୋଭିଡରୁ ଆରୋଗ୍ୟ ହେଉଥିବା ଲୋକମାନଙ୍କ ସଂଖ୍ୟା ଦ୍ରତ ବୃଦ୍ଧି ଘଟୁଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଖବରମାନ ମିଳୁଛି

ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଉତ୍ତରପ୍ରଦେଶ ଓ ତାମିଲନାଡୁ ପ୍ରମୁଖ ସ୍ଥାନରେ ଅଛନ୍ତି ନମୂନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଶକୌଶଳକୁ ତ୍ୱରାନ୍ଧିତ କରାଯିବା ଦ୍ୱାରା ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଭାରତ ନମୂନା ପରୀକ୍ଷାରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି

ଅଧିକ ନମନା କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତର ସ୍ଥାନ ରହିଛି

ବ୍ୟାପକ ଅଞ୍ଚଳରେ ଅଧିକ ନମ୍ରନା ପରୀକ୍ଷା ଯୋଗୁଁ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇପାରୁଛି ଏହାଯୋଗୁଁ କୋଭିଡ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି ପିଏମ୍ ପତ୍ରିକା ଗେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ନାଇଷ୍ଟିନ୍ର ମୁକାବିଲାରେ ଗଣମାଧ୍ୟମର ଭୂମିକାର ପ୍ରଶଂସା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସମାଜର ବୁଦ୍ଧିଜୀବୀ ଓ ଲେଖକମାନେ ସମାଜ ପାଇଁ ଦିଗ୍ଦ୍ରଷ୍ଟା ଓ ଗୁରୁ ସଦୃଶ ଭୂମିକା ନିର୍ବାହନ କରିଛନ୍ତି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଜୟପୁରରେ ପତ୍ରିକା ଗେଟ୍ର ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ସେମାନଙ୍କ ଲେଖା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ମାନ କରିଆସିଥିଲେ ସେ କହିଛନ୍ତି ଶିକ୍ଷା ପଦ୍ଧତିରେ ପୁସ୍ତକ ଓ ଲେଖକମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ଏହି ଐତିହାସିକ ଗେଟ୍ ପତ୍ରିକା ସମ୍ଭାଦପତ୍ର ଗୋଷ୍ଠୀ ଦ୍ୱାରା କ୍ଷୟପୁରର କବାହରଲାଲ ନେହେରୁ ମାର୍ଗରେ ନିର୍ମାଣ କରାଯାଇଛି ଗ୍ରୁପ୍ ଚେୟାରମ୍ୟାନ୍ଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକକୁ ଶ୍ରୀ ମୋଦି ଉନ୍କୋଚନ କରିଛନ୍ତି ଜୟଶଙ୍କର ଏସ୍ସିଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସାଂଘାଇ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ

ଏହା ସାଂଘାଇ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀମାନଙ୍କର ତୂତୀୟ ବୈଠକ ଯେଉଁଥିରେ ଭାରତ ଏକ ପୂର୍ଷାଙ୍ଗ ସଦସ୍ୟ ରାଷ୍ଟ୍ରଭାବେ ଅଂଶଗ୍ରହଣ କରୁଛି

ଭାରତ ସାଂଘାଇ ସହଯୋଗ ସଂଗଠନର ବିଭିନ୍ନ ଫୋରମ୍ରେ ସକ୍ରିୟ ଅଂଶଗ୍ରହଣ କରିଆସୁଛି ରୁଷ୍ ଅଧ୍ୟକ୍ଷତାରେ ସାଂଘାଇ ସହଯୋଗ ସଂଗଠନର ବିଭିନ୍ନ ବୈଠକ ଡକାଯାଉଛି ମସ୍କୋରେ ସାଂଘାଇ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ପରବର୍ତ୍ତୀ ଶିଖର ବୈଠକର ପ୍ରସ୍ତୁତିକୁ ସମୀକ୍ଷା କରାଯିବ ଓ ଆନ୍ତର୍ଜାତିକ ଓ ଆଞ୍ଚଳିକ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ହେବ ବୈଦେଶିକ ମନ୍ତ୍ରୀଙ୍କ ମସ୍କୋ ଗସ୍ତ ସମୟରେ ସେ ଏହି ଶିଖର ବୈଠକ ବ୍ୟତୀତ ଆହୁରି ଅନେକ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେବେ

ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ଏନ୍ଡିଏ ସରକାର ଦେଶର ପିଲାମାନଙ୍କୁ ଶିକ୍ଷିତ କରାଇବା ଦିଗରେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଓ ଜାତୀୟ ଶିକ୍ଷାନୀତି ବେଟି ବଚାଓ ବେଟି ପଢ଼ାଓ ଏବଂ ସମଗ୍ର ଶିକ୍ଷାଅଭିଯାନ ଭଳି ସଂସ୍କାରମ୍ବଳକ ଯୋଜନାଗୁଡ଼ିକ ମାଧ୍ୟମରେ 'ସମସ୍ତଙ୍କ ପାଇଁ ଶିକ୍ଷା' ଅଭିଯାନକୁ ସାକାର କରିବା ପାଇଁ ଅହରହ କାର୍ଯ୍ୟ କର୍ରଚ୍ଚନ୍ତି ଜାଭେଡକର ଲିଟେରାନ୍ନ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ନିଜ ଆଖପାଖରେ ଯେକୌଣସି ନିରକ୍ଷର ବ୍ୟକ୍ତିଙ୍କୁ ପଢ଼ିବା ଓ ଲେଖିବା ଶିଖାଇବା ପାଇଁ ଦେଶର ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ସାକ୍ଷର ଭାରତ ସ୍ୱପୁକ୍ ସାକାର କରିବା ପାଇଁ ସମସ୍ତଙ୍କର ଅଂଶଗ୍ରହଣ ଲାଗି ସେ ଆହ୍ବାନ ଦେଇଛନ୍ତି ଇଣ୍ଡୋ ଚୀନ୍ ସେନାବାହିନୀ କହିଛି ପ୍ରକୃତ ନିୟନ୍ତ୍ରଣରେଖାଠାରେ ସୈନ୍ୟ ଅପସାରଣ ଓ ଉତ୍ତେଜନା ହ୍ରାସ ପାଇଁ ଭାରତ ସମ୍ପର୍ଷ ପ୍ରତିଶ୍ରତିବଦ୍ଧ କିନ୍ତୁ ଚୀନ୍ ସେଠାରେ ସର୍ବଦା ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟମାନ କରିବାରେ ଲାଗିଛି କୌଣସି ବି ପରିସ୍ଥିତିରେ ଭାରତୀୟ ସେନାବାହିନୀ ପ୍ରକୃତ ନିୟନ୍ତ୍ରଣରେଖାକୁ ଲଙ୍ଘନ କରିନାହିଁ କିମ୍ବା ଗୁଳିଚାଳନା ଓ କୌଣସି ପ୍ରକାରର ଆକ୍ରମଣାତ୍ମକ ପଦକ୍ଷେପ ନେଇନାହିଁ ସେନାବାହିନୀ ପକ୍ଷରୁ ଏକ ଆନୁଷ୍ଠାନିକ ବିବୃଭିରେ କୁହାଯାଇଛି ପିପୁଲ୍ସ ଲିବରେସନ ଆର୍ମି ଲଗାତାର ଭାବେ ରାଜିନାମା ଗୁଡ଼ିକର ଲଙ୍ଘନ କରୁଛି ଓ ବିଭିନ୍ନ ଆକ୍ରମଣାତ୍ମକ ପଦକ୍ଷେପ ନେଉଛି ସାମରିକ କୂଟନୈତିକ ଓ ରାଜନୈତିକ ସ୍ତରରେ କଥାବାର୍ତ୍ତା ଜାରିଥିବା ସମୟରେ ମଧ୍ୟ ପିପୁଲ୍ବ ଲିବରେସନ ଆର୍ମି ଦ୍ୱାରା ଏଭଳି କାର୍ଯ୍ୟମାନ କରାଯାଉଛି ଗତକାଲି ମଧ୍ୟ ପିପୁଲ୍ସ ଲିବରେସନ ଆର୍ମିର ଜବାନମାନେ ପ୍ରକୃତ ନିୟନ୍ତ୍ରଣରେଖାସ୍ଥିତ ଏକ ଆଗୁଆ ଘାଟିର ଅତି ନିକଟବର୍ତ୍ତୀ ହୋଇଥିଲେ ସେନାବାହିନୀ ପକ୍ଷରୁ ସେମାନଙ୍କୁ ଏଥିରୁ ନିବୂତ୍ତ ରଖିବା ପାଇଁ ଉଦ୍ୟମ କରାଯିବାରୁ ସେମାନେ କିଛି ରାଉଣ୍ଡ ଗ୍ୱଳିଚାଳନା କରିଥିଲେ ଏଭଳି ଉତ୍ତେକନା ସୃଷ୍ଟିକାରୀ କାର୍ଯ୍ୟ ସତ୍ତ୍ୱେ ଭାରତୀୟ ସେନାବାହିନୀ ଅଭୂତ୍ପୂର୍ବ ସଂଯମ ରକ୍ଷା କରିଥିଲା ଓ ପରିପକ୍ୱତା ଏବଂ ଦାୟିତ୍ୱବାନତାର ସହ ପରିଚୟ ଦେଇଥିଲା ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ଓ ସ୍ଥିରତା ପାଇଁ ଭାରତୀୟ ସେନାବାହିନୀ ପ୍ରତିଶ୍ରତିବଦ୍ଧ ଏଥିସହିତ ଦେଶର ଏକତା ଓ ସାର୍ବଭୌମତ୍ୱର ସୁରକ୍ଷା କରିବାକୁ ମଧ୍ୟ ଏହା ସଂକଳ୍ପବଦ୍ଧ

ରୋକର ଓ ଟେକାଉଙ୍କ ଯୋଡ଼ି ବ୍ରାଜିଲ୍ କ୍ରୋଏସିଆ ଯୋଡ଼ି ବିସୋର୍ସ ଓ ଏମ୍ପେବିକଙ୍କୁ ଦ୍ୱିତୀୟ ସେମିଫାଇନାଲରେ ଆସନ୍ତାକାଲି ସମ୍ମୁଖୀନ ହେବେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ବ୍ରିଟେନ ଆମେରିକା ଯୋଡ଼ି ଜେସାଲିସବରି ଓ ଆର୍ରାମ ଏବଂ କ୍ରୋଏସିଆ ଡଚ୍ ଯୋଡ଼ି ଏନ୍ମେକ୍ଟିକ୍ ଓ ଡବ୍ଲ୍ୟ କୁଲ୍ହୋଫଙ୍କ ମଧ୍ୟରେ ଖେଳାଯିବ